ଭିକି କୌଶଲ ଏବଂ ଆୟୁଷ୍ମାନ ଖୁରାନାଙ୍କୁ ଶ୍ରେଷ୍ଠ ଅଭିନେତା ଓ କୀର୍ତ୍ତି ସୁରେଶଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ

ଝାଡ଼ଖଣ୍ଡ ହେମନ୍ତ ସୋରେନ୍ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଦଳର କାର୍ଯ୍ୟକାରୀ ସଭାପତି ତଥା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେମନ୍ତ ସୋରେନ୍ କହିଛନ୍ତି ଝାଡ଼ଖଣ୍ଡ ରାଜନୀତିରେ ଏକ ନ୍ତିଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି ଆଜି ରାଞ୍ଚିଠାରେ ସାମ୍ଭାଦିକମାନଙ୍କ ସହିତ କଥାବାର୍ତ୍ତା ବେଳେ ସେ କହିଛନ୍ତି ରାଜ୍ୟରେ ଗଠିତ ହେବାକୁ ଯାଉଥିବା ମିଳିତ ସରକାର ଲୋକମାନଙ୍କର ସବୁ ଆଶାଆକାଂକ୍ଷା ପ୍ରରଣ କରିବାକୁ ବଦ୍ଧପରିକର ସେ କହିଛନ୍ତି ଖୁବ୍ ଶୀଘ୍ର କଂଗ୍ରେସ ଏବଂ ଆର୍ଜେଡି ସହିତ ବୈଠକ କରାଯାଇ କାର୍ଯ୍ୟଧାରା ସ୍ଥିର କରାଯିବ ଏହି ଅବସରରେ ଶ୍ରୀ ସୋରେନ୍ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅମିତ ଶାହା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଜାତୀୟ ଗଣତାନ୍ତିକ ମେଣ୍ଟ ସରକାର ଦେଶରୁ ଆତଙ୍କବାଦ ଏବଂ ଉତ୍ତର ପୂର୍ବାଞ୍ଚଳରେ ଦେଖାଦେଉଥିବା ନକ୍କଲବାଦକୁ ଆସନ୍ତା ପାଞ୍ଚ ବର୍ଷରେ ସମ୍ବଳେ ବିନାଶ କରିବା ଲାଗି ବଦ୍ଧପରିକର ଆଜି ନୂଆଦିଲ୍ଲୀରେ ଇଷ୍ଟେଲିଜେନ୍ସ ବ୍ୟୁରୋ ସେକ୍ଷେନାରୀ ଏଣ୍ଡାଓମେଣ୍ଟରେ ଅଭିଭାଷଣ ପ୍ରଦାନ କରି ଶ୍ରୀ ଶାହା ଏହା କହିଛନ୍ତି ସେ କହିଛନ୍ତି ଆଇବି ଜାତୀୟ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ସଫଳତା ହାସଲ କରିବାରେ ସକ୍ଷମ ହୋଇଛି ଗତ ପାଞ୍ଚ ବର୍ଷ ମଧ୍ୟରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ ଦମନ କରିବା ଦିଗରେ ଆଇବିର କାର୍ଯ୍ୟକୁଶଳତା ପ୍ରଶଂସନୀୟ ବୋଲି ସେ କହିଛନ୍ତି ଜାତୀୟ ସୁରକ୍ଷାରେ ଆଇବି ଏକ ମୁଖ୍ୟ ଆୟୁଧ ବୋଲି ବର୍ଷ୍ଣାନା କରି ଶ୍ରୀ ଶାହା କହିଛନ୍ତି ଏହା ଆତଙ୍କବାଦ ଏବଂ ନକୁଲବାଦକୁ ସମ୍ପର୍ଶ୍ଣ ଦମନ କରିବା ଦିଗରେ ସାହାଯ୍ୟ କରିବ

ଇତିମଧ୍ୟରେ କେତେକ ବିଶିଷ୍ଟ ବ୍ୟକ୍ତି ଛାତ୍ର ଶିକ୍ଷକ ଓ କର୍ମଚାରୀମାନଙ୍କୁ ନାଗରିକ ସଂଶୋଧନ ବିଲ୍ ନେଇ ଚାଲିଥିବା ଆନ୍ଦୋଳନରୁ ବାଦ ଦେବାକୁ ନିବେଦନ କରିଛନ୍ତି ସେମାନେ ସମସ୍ତଙ୍କୁ ରାଜ୍ୟରେ ଶନ୍ତି ଓ ସୌହାର୍ଦ୍ଧ୍ୟ ବଜାୟ ରଖିବା ପାଇଁ କହିଛନ୍ତି ଏହି ନିବେଦନ ସମ୍ଭାଦପତ୍ରରେ ପ୍ରକାଶିତ ହେବା ସହ ବିରୋଧ ନାଁ ରେ କେହି ରାଜନୈତିକ ଫାଇଦା ନ ଉଠାଇବାକୁ କୁହାଯାଇଛି

ଏହି ଉତ୍ସବରେ ସ୍ବଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଉପସ୍ଥିତ ଥିଲେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଆୟୁଷ୍ମାନ ଖୁରାନା ଓ ଭିକି କୌଶଲ ଯୁଗ୍ମ ଭାବେ ଅନ୍ଧାଧନ ଓ ଉରିରେ ବଳିଷ୍ଠ ଅଭିନୟ ପାଇଁ ଶ୍ରେଷ ଅଭିନେତା ପୁରସ୍କାର ପାଇଛନ୍ତି ଭିକି କୌଶଲ କହିଛନ୍ତି ଏହା ତାଙ୍କ ପାଇଁ ଏକ ବଡ଼ ସମ୍ମାନ ତେଲୁଗୁ ଚଳଚ୍ଚିତ୍ର ମହାନତୀରେ ସାବ୍ରିତୀ ଭୂମିକାରେ ଅଭିନୟ ପାଇଁ କିର୍ତ୍ତୀ ସୁରେଶଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି ଗୁଜରାଟି ଚଳଚ୍ଚିତ୍ର ହେଲାରେକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି ନିଜର ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଉରି ପାଇଁ ଆଦିତ୍ୟ ଧରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପ୍ରରସ୍କାର ପ୍ରଦାନ କରାଯାଇଛି ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ଅକ୍ଷାଧିନ ପ୍ରରସ୍କୃତ ହୋଇଛି ବଧାଇ ହୋ ମନୋରଞ୍ଜନ ପାଇଁ ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଛି ବର୍ଷୀୟାନ୍ ଅଭିନେତ୍ରୀ ସୁରେଖା ସିକ୍ରିଙ୍କୁ ଶ୍ରେଷ୍ଠ ସହ ଅଭିନେତ୍ରୀ ପ୍ରରସ୍କାର ପ୍ରଦାନ କରାଯାଇଛି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଚଳଚ୍ଚିତ୍ର ହେଉଛି ଯୋଗାଯୋଗର ବଳିଷ୍ଠ ମାଧ୍ୟମ ଏବଂ ଚଳଚ୍ଚିତ୍ର ଶିଳ୍ପ ସାମାଜିକ ସମସ୍ୟା ସମ୍ବଳିତ ଚଳଚ୍ଚିତ୍ରକୁ ପ୍ରାଧାନ୍ୟ ଦେବା ଉଚିତ୍

ଏକ ସାଙ୍ଗେ ବିଭିନ୍ନ ଦିଗରେ ଏହା ଲକ୍ଷ୍ୟଭେଦ କରିପାରିବ

ଶତ୍ରପକ୍ଷର ର୍ୟାଡାରକୁ ଅକାମି କରିବା କ୍ଷେତ୍ରରେ ଏହାର ଉପଯୋଗ କରାଯାଇଥାଏ ଏହା ମଧ୍ୟ ବଙ୍କର ଏବଂ ଟ୍ୟାଙ୍କ୍ ନଷ୍ଟ କରିବାର କ୍ଷମତା ରଖିଛି

ୟୁପି ପ୍ରୋଟେଷ୍ଟ ସଂଶୋଧିତ ନାଗରିକତା ଆଇନ୍କୁ ନେଇ ସୃଷ୍ଟି ହୋଇଥିବା ହିଂସାରେ ଜଡ଼ିତ ଲୋକମାନଙ୍କଠାର୍ ନଷ୍ଟ ହୋଇଥିବା ସମ୍ପତ୍ତି ଭରଣା କରାଯିବ ବୋଲି ଉତ୍ତରପ୍ରଦେଶ ସରକାର କହିଛନ୍ତି ସେଠାକାର ଉପମ୍ରଖ୍ୟମନ୍ତ୍ରୀ ଡକ୍କର ଦିନେଶ ଶର୍ମା କହିଛନ୍ତି ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଯେଉଁମାନେ ଅର୍ଥଭରଣା କରିପାରିବେ ନାହିଁ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ସେ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ଏ ନେଇ ସ୍ୱଷ୍ଟ କରିସାରିଛନ୍ତି ହିଂସା ଏବଂ ବିକ୍ଷୋଭ ପ୍ରଦର୍ଶନ ସମୟରେ ନଷ୍ଟ ହୋଇଥିବା ସମ୍ପଭିର ଭରଣା ସମ୍ପୃକ୍ତ ଲୋକଙ୍କଠାରୁ କରାଯିବ

ଆଜି ନୂଆଦିଲ୍ଲୀରେ ଶିକ୍ଷକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରି ସେ ଏହା କହିଛନ୍ତି

ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଆଇସିଟି ମାଧ୍ୟମରେ ଶିକ୍ଷା ପଦ୍ଧତିରେ ବୈପୁବିକ ପରିବର୍ତ୍ତନ ଅଣାଯାଇ ପାରିବ ସେ ଆହୁରି କହିଛନ୍ତି କେନ୍ଦ୍ର ସରକାର ଛାତ୍ରଛାତ୍ରୀମାନଙ୍କ ପାଇଁ ସୂଚନା ଓ ଜ୍ଞାନକୌଶଳ ବୃଦ୍ଧି ନିମିତ୍ତ ଅନେକଗୁଡ଼ିଏ ଯୋଜନା ଆରମ୍ଭ କରିଛନ୍ତି ଯାହାଦ୍ୱାରା ସେମାନେ କମ୍ପ୍ୟୁଟର ପର୍ଯ୍ୟବେଶିତ ଶିକ୍ଷଣ ପଦ୍ଧତି ସହ ନିଜକୁ ସାମିଲ କରିପାରିବେ କଂଗ୍ରେସ ସତ୍ୟାଗ୍ରହ ସମ୍ବିଧାନର ସୁରକ୍ଷା ପାଇଁ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ରାଜଘାଟଠାରେ ସତ୍ୟାଗ୍ରହ କରାଯାଇଛି ଏହି ସତ୍ୟାଗ୍ରହରେ ରାହୁଲ ଗାନ୍ଧି ପ୍ରିୟଙ୍କା ଗାନ୍ଧି ଭଦ୍ରା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଗୁଲାମନବୀ ଆଜାଦ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ଓ ଅହନ୍ନଦ ପଟେଲଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତାମାନେ ସାମିଲ ହୋଇଥିଲେ

ଏହି ଗସ୍ତ କାଳରେ ଉପରାଷ୍ଟ୍ରପତି ତଡ଼ପାଲିଗ୍ରଡ଼ମ ସ୍ଥିତ ଏନ୍ଆଇଟିର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ

ଏହି ରାଜପଥର ଡିଗ୍ଦୋଲଠାରେ ପ୍ରଶି ମାଟି ଅତଡ଼ା ଖସିବା ଯୋଗୁଁ ଏହା ବନ୍ଦ ରହିଥିବା ଜଣାପଡ଼ିଛି ଦେଶର ଅନ୍ୟ ଅଞ୍ଚଳ ସହ କାଶ୍ମୀରକୁ ଯୋଡ଼ୁଥିବା ଏହି ରାସ୍ତାକୁ ଖୋଲିବା ପାଇଁ ଉଦ୍ୟମ କାରି ରହିଛି

ଜଣେ ଟ୍ରାଫିକ୍ ପୁଲିସ୍ କହିଛନ୍ତି ଘଟଣା ସ୍ଥଳକୁ ଆବଶ୍ୟକ ଯନ୍ତ୍ରପାତି ପଠାଯାଇଛି ଯାହା ସହାଯ୍ୟରେ ମାଟିଅତଡ଼ା ଖସିଥିବା ସ୍ଥାନଟି ମରାମତି କରାଯାଇ ପାରିବ

ନିର୍ମଳା ପ୍ରି ବଜେଟ୍ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀଠାରେ ଜଳ ଏବଂ ସ୍ୱଚ୍ଛତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ପ୍ରତିନିଧିମାନଙ୍କ ସହିତ ପ୍ରାକ୍ ବଜେଟ୍ ଆଲୋଚନା କରିଛନ୍ତି

ଏହି ବୈଠକରେ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନ୍ତରାଗ ଠାକ୍ରର ଉପସ୍ଥିତ ଥିଲେ ସୁଦ୍ଧ ଜଳ ଯୋଗାଇବା ସ୍ୱଚ୍ଛତା ରକ୍ଷା କରିବା ଡ୍ରେନ୍ ସମସ୍ୟା ଦୂର ତଥା ବର୍ଜ୍ୟବସ୍ତୁ ପରିଚାଳନା ନେଇ ଆଗାମୀ ବଜେଟ୍ରେ ବ୍ୟବସ୍ଥା କରିବା ପାଇଁ ଆଜିର ବୈଠକରେ ଆଲୋଚନା ହୋଇଛି

ଏ ସମ୍ପର୍କୀତ ଏକ ପ୍ରଶ୍ନର ଉତ୍ତର ରଖି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କିହଚ୍ଚନ୍ତି ଭାରତ ଗଣତାନ୍ତିକ ମୂଲ୍ୟବୋଧ ରକ୍ଷା ଦିଗରେ ଯେଉଁ ବିଶ୍ୱ ନେତୃବୁନ୍ଦମାନେ କଠିନ ପରିଶ୍ରମ କରୁଛନ୍ତି ସେମାନଙ୍କୁ ପ୍ରଶଂସା କରେ ସେ କହିଛନ୍ତି ଭାରତ ସେଠାକାର ରାଷ୍ଟ୍ରପତି ପଦ ପାଇଁ ଅନ୍ତିମ ଫଳାଫଳକୁ ଅପେକ୍ଷା କରିଛି ଭାରତ ଆଫଗାନିସ୍ତାନ ସହ ପ୍ରତ୍ୟେକ କ୍ଷେତ୍ରରେ ମିଳିମିଶି କାର୍ଯ୍ୟ କରିବା ପାଇଁ ସେଠାକାର ନେତୃବୂନ୍ଦ ସହଭାଗି ହେବେ ବୋଲି ଆଶା ପ୍ରକାଶ କରିଛି ବାଙ୍ଗଲାଦେଶ ସିଏଏ ସଂଶୋଧିତ ନାଗରିକତା ଆଇନ୍ ଏବଂ ଜାତୀୟ ନାଗରିକ ପଞ୍ଜିକା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ବାଙ୍ଗଲାଦେଶ ବିଦେଶ ମନ୍ତୀ ଡକ୍ଟର ଏକେ ଅବଦୁଲ ମୋମେନ କହିଛନ୍ତି ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ସହ ଏକ ସାକ୍ଷାତକାର ବେଳେ ସେ କହିଛନ୍ତି ପଡ଼ୋଶୀ ଦେଶରେ ଅସ୍ଥିରତା ସୃଷ୍ଟି ହେବା ଯୋଗୁଁ ବାଙ୍ଗଲାଦେଶ ଉପରେ ପ୍ରଭାବ ପଡ଼ୁଥିଲେ ମଧ୍ୟ ସଂଶୋଧିତ ନାଗରିକତା ଆଇନ୍ ଏବଂ ଜାତୀୟ ନାଗରିକ ପଞ୍ଜିକା ନେଇ ବାଙ୍ଗଲାଦେଶ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଭାରତ ନିଣ୍ଚିତ କରିଛି ଭାରତ ତାଙ୍କ ଦେଶର ଏକ ଉତ୍ତମ ବନ୍ଧୁ ବୋଲି ସେ କହିଛନ୍ତି ଇତିମଧ୍ୟରେ ସେଠାକାର ମୁଖ୍ୟ ବିରୋଧୀ ଦଳ ବାଙ୍ଗଳାଦେଶ ନ୍ୟାସନାଲିଷ୍ଟ ପାର୍ଟି କହିଛି ନାଗରିକତା ଆଇନ୍ ଏବଂ ଜାତୀୟ ନାଗରିକ ପଞ୍ଜିକା ବାଙ୍ଗଲାଦେଶରେ ଅସ୍ଥିରତା ସୃଷ୍ଟି କରିବାର ସମ୍ଭାବନା ରହିଛି